ଏବଂ ରାକ୍ୟରେ ଶୀତ ଲହରି କାରି

ଏହି ଅବସରରେ ନେତାଜୀଙ୍କ ସାହସ ବିରତ୍ ଓ ଦେଶପ୍ରେମକ୍ ସ୍କରଣ କରି ଦେଶ ତାଙ୍କ ଅମ୍ଲାନ ସ୍କୃତି ପ୍ରତି ଶ୍ରଦ୍ବାଞ୍ଚଳି ଅର୍ପଣ କରିଛି

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତୀ କହିଛନ୍ତି ଯେ ନେତାଜୀ ଏହି କଟକ ମାଟିର ପୁଅ

ତେବେ ଏହି ବୂହତ ଟିକାକରଣ ଅଭିଯାନରେ ଓଡିଶା ବେଶ୍ ସଫଳତା ହାସଲ କରିପାରିଛି